ବ୍ୟବହୃତ ଟିସ୍ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି ଜ୍ୱର କାଶ କିମ୍ଘା ଶ୍ୱାସପ୍ରଶ୍ୱାସରେ କଷ ଅନୁଭବ କଲେ ତୁରନ୍ତ ଚିକିହକଙ୍ଙ ପରାମର୍ଶ ନେବାକୁ ମନ୍ତଶାଳୟ ପକ୍ଷରୁ କୁହାଯାଇଛି

ଏ ନେଇ କେସ୍ର ସରକାର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ

ଏହା ସହ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ଧ ବନ୍ଦ ରହିବ ଏ ସମ୍ପର୍କରେ ନନକାନନ ଉପନିର୍ଦ୍ଦେଶକ ସ୍ଚନା ଦେଇଛନ୍ତି

ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ ମଧ୍ଧ ବନ୍ଦ କରିବାକୁ ଘୋଷଣା ହୋଇଛି

ଏମାନଙ୍କ ନିକଟରେ ଜିଲ୍ଲା ମୁଖ୍ୟ ଚିକିହାଳୟରୁ ଏକ ଡାକ୍ତରୀ ଦଳ ପହଞ୍ ସ୍ୱାସ୍ଥ୍ ପରୀକ୍ଷା କରିଥିବା ଜଶାଯାଇଛି କରୋନା ସଂକ୍ରମିତଙ୍କୁ ଚିକିହା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିହାଳୟ ମଧ୍ଧରେ ଦୁଇଟି ସ୍ୱତନ୍ତ ଶଯ୍ୟାର ବ୍ୟବସ୍କୁ

ଖ୍ୱଲାପକାରୀଙ୍କୁ ଆଉ ପାଣି ଓ ବିକୁଳି ମିଳିବ ନାହିଁ